ସ୍ଥଳଭାଗ ଛୁଇଁବା ପରେ ଏହା ଉତ୍ତର ଉତ୍ତରପୂର୍ବ ଦିଗକୁ ଗତି କରିବ ଏହାର ପ୍ରଭାବରେ ଉତ୍ତର ଉପକୁଳ ଓଡିଶା ବାଲେଶ୍ୱର ଭଦ୍ରକ ମୟରଭଞ୍ଞ ଯାଜପୁର କେନ୍ଦ୍ରାପଡା ଏବଂ କେନ୍ଦୁଝର କିଲ୍ଲାରେ ପ୍ରବଳବର୍ଷାର ସମ୍ଭାବନା ରହିଛି

ଆକି ଭୋରରୁ ପବନର ବେଗ ତୀବ୍ର ହୋଇଛି

ହାଇକୋର୍ଟର ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ଏ ସଂକ୍ରାନ୍ଡରେ ସୂଚନା ଦିଆ ଯାଇଛି

ମାଲକାନଗିରି ଜିଲ୍ାରୁ ପ୍ରଥମ ଥର ପାଇଁ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ଚଟ ହୋଇଛନ୍ତି

ବର୍ଉମାନ ଚଳାଚଳ କରୁଥିବା ଶ୍ରମିକ ସ୍ବେଶାଲ ଟ୍ରେନ୍ର ସଂଖ୍ୟାକୁ ଆଗାମୀ ଦିନରେ ଦ୍ୱିଗୁଶିତ କରାଯିବ ବୋଲି ମନ୍ତୀ କହିଛନ୍ତି